ଏହି ସମୟ ମଧ୍ୟରେ ସରକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ଗ୍ରହଣ କରିଛନ୍ତି ହରିୟାଣାର ରୋହତକ୍ଠାରେ ଭାରତୀୟ ଜନତା ପାର୍ଟି ପକ୍ଷର୍ ଆୟୋଜିତ ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃତ୍ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏହା ଜନସାଧାରଣଙ୍କ ସହଯୋଗଦ୍ୱାରା ସମ୍ଭବପର ହୋଇପାରିବ ବୋଲି ସେ କହିଛନ୍ତି

ଦେଶବାସୀଙ୍କ ମନୋଭାବରେ ପରିବର୍ତ୍ତନ ଏକ ବଡ଼ ପୁଞ୍ଜି ବୋଲି ସେ କହିଛନ୍ତି ପରିବେଶ ସହଯୋଗୀ ର୍ୟାଲି ସମ୍ପର୍କରେ ସେ କହିଛନ୍ତି ଏହି ର୍ୟାଲିରେ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରାଯାଇ ନ ଥିଲା ଦଳୀୟ ପତାକା କପଡ଼ାରେ ତିଆରି ହୋଇଥିବାବେଳେ ଜଳ ଦେବାପାଇଁ ମାଟି ପାତ୍ରର ବ୍ୟବହର କରାଯାଇଥିଲା ପ୍ରଧାନମନ୍ତ୍ରୀ ହରିୟାଣାର ରୋହ୍ତକ୍ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିଭିପ୍ରସ୍ତର ସ୍ଥାପନ କରିଥିଲେ ରୋହ୍ତକ୍ଠାରେ ବିଭିନ୍ନ ସଙ୍କଳ୍ପ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ହରିୟାଣା ସରକାର ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ହରିଆଣାରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଫଳପ୍ରଦ ହୋଇଥିବା କହିଥିଲେ

ନୂଆଦିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜମ୍ମୁ କାଶ୍ମୀର ଓ ଲଦାଖ୍କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ କରାଯିବା ଏକ ଯୁଗାନ୍ତକାରୀ ନିଷ୍କଭି

ସେ ଆହୁରି କହିଛନ୍ତି ସରକାରୀ କ୍ଷେତ୍ରରେ ସ୍ୱଚ୍ଚତା ଆଧାରରେ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି

ମନ୍ତ୍ରୀ ଶ୍ରୀ ଜାଭ୍ଡେକର କହିଛନ୍ତି ନିର୍ବାଚନ ପୂର୍ବରୁ ଏହିସବୁ ନିଷ୍ପଭିକୁ କାର୍ଯ୍ୟକାରୀ କରିବାଲାଗି ପ୍ରସ୍ତୁତ କରାଯାଇଥିଲା ସେ କହିଛନ୍ତି ଏହିସବୁ ନିଷ୍ପତ୍ତି କୃଷକ ଗରିବ ଶ୍ରମିକ ଅନୁସୂଚିତ ଜାତି ଓ ଜନଜାତିକୁ ସଶକ୍ତିକରଣ କରିବା ଲକ୍ଷ୍ୟରେ କରାଯାଇଛି କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଆବାସ ଜଳକୀବନ ମିଶନ ଆୟୁଷ୍କାନ ଭାରତ କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ଉଜ୍ଜଳା ଯୋଜନା ଏବଂ ତିନି ତଲାକ୍ ବ୍ୟବସ୍ଥାକ୍ର ନିଷେଧ କରିବା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଗ୍ରହଣ କରିଛନ୍ତି

ପିଏମ୍ ଇସ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ହକାର ହକାର ଯୁବ ମନକୁ ବିଜ୍ଞାନମୁଖୀ କରାଇଛି ଏହାହିଁ ବିଜ୍ଞାନର ବିଜୟ ବୋଲି ସେ କହିଛନ୍ତି ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମତାମତ ପାଇବା ପରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଏହି ପ୍ରତିକ୍ରିୟା ଦେଇ କହିଛନ୍ତି କଠିନ ପରିଶ୍ରମ ଏବଂ ଉତ୍ଗୀକୃତ ମନୋଭାବ ଯୋଗୁଁ ଇସ୍ରୋ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଗାମୀ ହୋଇପାରିଛି ଭବିଷ୍ୟତରେ ଇସ୍ରୋ ଏହି ପଥ ଅନୁସରଣ କରି ଆହୁରି ନ୍ତଆ ନ୍ନଆ ଉପଲହ୍ୱମାନ ହାସଲ କରିବ ବୋଲି ସେ କହିଛନ୍ତି ଇସ୍ରୋ ଏବଂ କ୍ରୀଡ଼ାବିତ୍କ ଭଳି ଚାମ୍ପିୟନମାନଙ୍କ କ୍ଷେତ୍ରରେ ବିଫଳତା ବୋଲି କୌଣସି କଥା ନାହିଁ ସେମାନେ ଜୀବନର ପ୍ରତ୍ୟେକ ମୁହର୍ତ୍ତରେ ଶିକ୍ଷା କରିଥା'ନ୍ତି ଏବଂ ତଦନୁସାରେ ଆଗକୁ ବଢ଼ିଥା'ନ୍ତି ଭାରତକୁ ଏକ ପରିବାର ଭାବେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ପରିବାରରେ ସହାୟତା ଓ ପ୍ରଶଂସାର ଆବଶ୍ୟକତା ରହିଛି ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କ ପାଇଁ ଭାରତ ଏକ ରାଷ୍ଟ୍ର ହିସାବରେ ଗର୍ବିତ

ଆଜିର ଏହି ପ୍ରର୍ଷାଙ୍ଗ ବୈଠକ ଅବସରରେ ଶ୍ରୀ ଶାହା ଘୋଷଣା କରିଛନ୍ତି ସେହିସବୁ ରାଜ୍ୟଗୁଡ଼ିକର ସଂସ୍କୃତିର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି ସେଠାକାର ସାଂସ୍କୃତିକ ବିଭବକୁ ଅଣଦେଖା କରିବା ଅର୍ଥ ହେଉଛି ବିକାଶ ପ୍ରକ୍ରିୟାଠାରୁ ଦୂରେଇ ରହିବା ଏହି ପରିପ୍ରେକ୍ଷୀରେ ଶ୍ରୀ ଶାହା ଏକଥା ମଧ୍ୟ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ପରିଷଦର ଏକ ତୂତୀୟାଂଶ ପାଖି ଏହି ଅଞ୍ଚଳର ବିକାଶ ଲାଗି ଖର୍ଚ୍ଚ କରାଯିବ ସେହି ରାଜ୍ୟଗୁଡ଼ିକରେ ଯେକୌଣସି ପ୍ରକାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ଗଣତାନ୍ତିକ ମେଣ୍ଟର ପ୍ରାଥମିକତା ଭାବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ

ପାଖାପାଖି ଦୁଇ ଦିନ ଧରି ଲ୍ୟାଶ୍ଚର୍ ବିକ୍ରମ ସହିତ କୌଣସି ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରି ନ ଥିବାବେଳେ ଆଜି ଅର୍ବିଟର୍ ଲ୍ୟାଣ୍ଡର୍ ବିକ୍ରମର ଏକ ଛାୟା ଚିତ୍ର ପଠାଇବାରେ ସକ୍ଷମ ହୋଇଛି ଇସ୍ରୋ ଅଧ୍ୟକ୍ଷ ଡକୁର କେ ଶିବମ୍ ସମ୍ଭାଦ ଏଜେନ୍ନି ଏଏନ୍ଆଇକୁ ସ୍ଟୁଚନା ଦେଇ କହିଛନ୍ତି ଅର୍ବିଟର୍ ଲ୍ୟାଣର୍ ବିକ୍ରମର ଏକ ଥର୍ମାଲ୍ ଚିତ୍ର ଉତ୍ତୋଳନ କରି ଇସ୍ରୋକୁ ପଠାଇଛି କିନ୍ତୁ ଏପର୍ଯ୍ୟନ୍ତ ଲ୍ୟାଣର୍ ବିକ୍ରମ ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରି ନାହିଁ ଦୁଇଦିନ ପୂର୍ବରୁ ଲ୍ୟାଣ୍ଡର୍ ଅବତରଣ କରିବା ପୂର୍ବରୁ ଇସ୍ରୋ ସହ ସମ୍ପର୍କ ଛିନ୍ନ ହୋଇଥିଲା ଡକୁର ଶିବମ୍ କହିଛନ୍ତି ଲ୍ୟାଶ୍ଡର ସହ ସମ୍ପର୍କ ସ୍ଥାପନ କରିବାପାଇଁ ଇସ୍ରୋ ପକ୍ଷରୁ ଅହରହ ଉଦ୍ୟମ କ୍ରାରି ରହିଛି

ଅନ୍ୟପକ୍ଷରେ ଅର୍ବିଟର୍ ଚନ୍ଦ୍ର ଚାରିପଟେ ଏକ ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଛି ଯାହାଫଳରେ ଚନ୍ଦ୍ରପୂଷ୍ଣରେ ଥିବା ଯେକୌଣସି ବସ୍ତକୁ ଠାବ କରିବା ସହ କିଛିଦିନ ଅନ୍ତରରେ ଫଟୋ ପଠାଇବାକୁ ସକ୍ଷମ ହେବ ପିଏମ୍ କେଟ୍ମଲାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ୍ ଜେଠ୍ମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଜେଠ୍ମଲାନୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ପୂର୍ବରୁ ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ସେ ଜଣେ ବିଚକ୍ଷଣ ସାହସୀ ଓ ନିର୍ଭୀକ ବ୍ୟକ୍ତି ଥିଲେ ଏବଂ ତାଙ୍କର ଉଭୟ ଅଦାଲତ ଏବଂ ସଂସଦରେ ବହୁ ଅବଦାନ ରହିଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜନସାଧାରଣଙ୍କ ସ୍ୱାଧୀନତା ପାଇଁ ତାଙ୍କର ସଂଗ୍ରାମ ଓ ସହନଶୀଳତା ତାଙ୍କୁ ଚିରସ୍କରଣୀୟ କରି ରଖିବ ଟ୍ରମ୍ପ୍ ପିସ୍ ଡିଲ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ କହିଛନ୍ତି ଆଫଗାନିସ୍ତାନର ତାଲିବାନ ବିଦ୍ରୋହୀଙ୍କ ସହ ଯେଉଁ ଶାନ୍ତି ବୁଝାମଣା ହେବାର ଥିଲା ତାହାକୁ ସେ ବାତିଲ୍ କରିଦେଇଛନ୍ତି ଏକାଧକ ଟ୍ୱିଟ୍ରେ ଟ୍ରମ୍ପ୍ କହିଛନ୍ତି ଆଫଗାନ ରାଷ୍ଟ୍ରପତି ଆଶ୍ରଫ୍ ଘନି ଏବଂ ବରିଷ୍ଠ ତାଲିବାନ୍ ନେତାଙ୍କ ସହ ତାଙ୍କର କ୍ୟାମ୍ପ୍ ଡେଭିଡ୍ଠାରେ ଏକ ବୈଠକ ହେବାର ଥିଲା ତେବେ ଏହା ପୂର୍ବରୁ କାବ୍ରଲ୍ରେ ଏକ ଆକ୍ରମଣରେ ଜଣେ ଆମେରିକୀୟ ସୈନ୍ୟ ନିହତ ହୋଇଥିବା ଘଟଣାରେ ତାଲିବାନର ଗୋଟିଏ ଗୋଷ୍ଠୀ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଏହି ବୈଠକ ଓ ଆଲୋଚନାକୁ ବାତିଲ୍ କରିଦିଆଯାଇଛି ପାକ୍ ସିଜ୍ ଫାୟାର୍ ଜନ୍ମୁ ଡିଭିଜନ୍ର ରାଜୌରୀ କିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଅସ୍ତବିରତି ଉଲ୍ଲ୍ଘନ କରି ଆଖିବୁକ୍ତା ଗୁଳିଚାଳନା କରିଛି ସେମାନେ ଭାରତୀୟ ଆଗ୍ରଆ ଘାଟୀ ଓ ଜନବସତି ଅଞ୍ଚଳକ୍ ଲକ୍ଷ୍ୟ କରି ଗ୍ରଳି ଚଳାଇଥିଲେ

ଭାରତୀୟ ସେନା ଏହାର ପାଲଟା ଜବାବ ଦେଇଥିଲା ଏହି ସଂଘର୍ଷରେ ଭାରତର କେହି ମୂତାହତ ହୋଇଥିବା ସୂଚନା ମିଳି ନାହିଁ ୟୁ ଏସ୍ ଓପନ୍ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ କାନାଡ଼ାର ବାୟଙ୍କା ଆଣ୍ଡ୍ରିସ୍କୁ ସେରେନା ୱିଲିୟମ୍ସ୍ଙ୍କୁ ପରାସ୍ତ କରିଛନ୍ତି

ଗ୍ରାଣ୍ଡ୍ ସ୍ଲାମ୍ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ଭାବେ ସେ ଦ୍ୱିତୀୟ